ବ୍ରିଟେନ୍ ପାର୍ଲାମେଣ୍ଟରେ ବ୍ରେକ୍ସିଟ୍ ରାଜିନାମା କାଟ୍ ଖାଇଯାଇଛି

ଜିଓଏମ୍ ରିଏଲ୍ ଇଷ୍ଟେଟ୍ ଜିଏସ୍ଟି ଆଇନ ଅଧୀନରେ କୋଠାବାଡ଼ି ନିର୍ମାଣ କ୍ଷେତ୍ରର ଉନ୍ନତି ପାଇଁ ସରକାର ମନ୍ତ୍ରୀମାନଙ୍କର ଏକ ଗୋଷ୍ଠୀର ଗଠନ କରିଛନ୍ତି

ଗୁଜରାତ୍ ଉପମୁଖ୍ୟମନ୍ତ୍ରୀ ନିତିନ୍ ପଟେଲ୍ ସେହି ଗୋଷ୍ଠୀର ଆବାହକ ରହିବେ ମହାରାଷ୍ଟ୍ର କର୍ଷାଟକ କେରଳ ପଞ୍ଜାବ ଓ ଉତ୍ତର ପ୍ରଦେଶର ଅର୍ଥମନ୍ତୀଗଣ ଓ ଗୋଆର ପଞ୍ଚାୟତ ମନ୍ତ୍ରୀ ଏହାର ସଦସ୍ୟ ରହିବେ ଆମ ସମ୍ଭାଦାଦାତା ଜଣାଇଛନ୍ତି ଗତ ସପ୍ତାହରେ ଅନୁଷ୍ଠିତ କିଏସ୍ଟି ପରିଷଦ ବୈଠକରେ ଏହି ନିଷ୍କଭି ନିଆଯାଇଥିଲା

କିନ୍ତୁ ନିର୍ମାଣ ହୋଇସାରିଥିବା ବାସଗୃହ ଉପରେ କୌଣସି ଜିଏସ୍ଟି ଲାଗୁ ହେଉ ନାହିଁ ବିଲ୍ଡର୍ସମାନେ କଞ୍ଜାମାଲ୍ ଟିକସ ରିହାତି ଉପଭୋକ୍ତାମାନଙ୍କୁ ଦେଉ ନ ଥିବାର ମଧ୍ୟ ଅଭିଯୋଗ ହୋଇଛି ଗଭ୍ଟ୍ ପେ କମିଶନ୍ ରାଜ୍ୟ ସରକାରୀ ଓ ସରକାରୀ ସ୍ୱୀକୃତିପ୍ରାପ୍ତ ସ୍ନାତକସ୍ତରୀୟ ବୈଷୟିକ ପ୍ରତିଷ୍ଠାନଗୁଡ଼ିକର ଶିକ୍ଷକ ଓ ଶୈକ୍ଷିକ କର୍ମଚାରୀମାନଙ୍କ ପାଇଁ ସପ୍ତମ କେନ୍ଦ୍ରୀୟ ବେତନ କମିଶନ୍ ସୁପାରିସ୍ଗୁଡ଼ିକୁ ଲାଗୁ କରିବା ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି

ଅବଶିଷ୍ଟ ବକେୟା ଅର୍ଥ ପ୍ରତିଷ୍ଠାନଗୁଡ଼ିକ ନିଜେ ବହନ କରିବେ

ନାଇଡ୍ ଥିରୁବାଲୁବାର ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଥିରୁବାଲୁବାର ଦିବସ ଉପଲକ୍ଷେ ତାମିଲ୍ନାଡ଼ୁର ଜନସାଧାରଣଙ୍କୁ ଅଭିନନ୍ଦନ କଣାଇଛନ୍ତି ତାମିଲ୍ ଭାଷାର ସ୍ୱନାମଧନ୍ୟ କବି ଓ ଦାର୍ଶନିକ୍ ଥିରୁବାଲୁବାର୍କ ସ୍କୃତିରେ ଏହି ଦିବସ ପାଳନ କରାଯାଉଛି ଟ୍ୱିଟ୍ କରି ଶ୍ରୀ ନାଇଡୁ କହିଛନ୍ତି ସନ୍ଥ ଥିରୁବାଲୁବାର୍କ ଶିକ୍ଷା ଓ ଲେଖା ଲୋକମାନଙ୍କ ଉପରେ ବିଶେଷ ପ୍ରଭାବ ପକାଇଥିଲା ଏବଂ ଭବିଷ୍ୟତ୍ରେ ମଧ୍ୟ ଲୋକମାନଙ୍କୁ ଅନୁପ୍ରାଣିତ କରିବ ଆଭିଏସନ୍ ପ୍ରଭୁ ଦେଶ ଭିତରେ ବିମାନ ନିର୍ମାଣ ଏବଂ ଏଥିପାଇଁ ଆର୍ଥିକ ସହାୟତା ଯୋଗାଡ଼ କରିବାକୁ ସରକାର ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍ତି

ଏଥିପାଇଁ ବିଶ୍ୱସ୍ତରୀୟ ନିର୍ମାତାମାନଙ୍କ ସହ ସରକାର ମିଳିମିଶି କାମ କରିବାକୁ ଚାହୁଁଛନ୍ତି ଦେଶ ଭିତରେ ବିମାନ ରକ୍ଷଣାବେକ୍ଷଣ ଓ ମରାମତି କାର୍ଯ୍ୟ କରିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି

ରାଜନାଥ କନ୍ଭର୍ସନ୍ ସ୍ୱରାଷ୍ଟ ମନ୍ତ୍ରୀ ରାଜନାଥ ସିଂହ ଧର୍ମାନ୍ତରିକରଣ ସଂକ୍ରାନ୍ତରେ ଖୋଲା ମନରେ ସମାଜର ସବ୍ରବର୍ଗର ଲୋକମାନେ ଏକ ଜାତୀୟ ସ୍ତରୀୟ ବିତର୍କରେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ଯେଉଁ ଦେଶଗ୍ରଡ଼ିକରେ ସଂଖ୍ୟା ବହୁଳ ସଂପ୍ରଦାୟ ଶାସନ କର୍ତ୍ଥି ସେଠାରେ ସଂଖ୍ୟାଲଘୁ ସଂପ୍ରଦାୟଗୁଡ଼ିକର ଦାବି ଅନୁଯାୟୀ ଧର୍ମାନ୍ତରୀକରଣ ନିଷେଧ ଆଇନ୍ କାର୍ଯ୍ୟକାରୀ ହେଉଥିବାବେଳେ ଭାରତରେ ସେଭଳି ଆଇନପାଇଁ ସଂଖ୍ୟା ବହୁଳ ସଂପ୍ରଦାୟ ପକ୍ଷରୁ ଦାବି ହେଉଛି ନୂଆଦିଲ୍ଲୀରେ ଶାନ୍ତି କାର୍ଯ୍ୟକ୍ରମ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏହା କହିଚ୍ଛନ୍ତି

ଗତକାଲି ଡିଡି ନ୍ୟୁଜ୍ରେ ଏକ ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୀ ବେମ୍ପତି କହିଛନ୍ତି ବହୁ ବର୍ଷ ପର୍ଯ୍ୟନ୍ତ ଆକାଶବାଣୀ ସମ୍ବାଦ ଦେଶରେ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ଓ ପ୍ରାମାଣିକ ଥିଲା ବର୍ତ୍ତମାନ କେବଳ ଆକାଶବାଣୀର ହିନ୍ଦୀ ଓ ଇଂରାଜୀ ସମ୍ଭାଦ ପ୍ରସାରଣପାଇଁ ଅନୁମତି ଦିଆଯାଇଛି କିନ୍ତୁ ଆଞ୍ଚଳିକ ଭାଷାର ସମ୍ଭାଦଗୁଡ଼ିକ ପ୍ରସାରଣ କରାଗଲେ ବାସ୍ତବ ଦକ୍ଷତା ପ୍ରତିପାଦନ ହୋଇପାରିବ ସେ କହିଛନ୍ତି ଆଞ୍ଚଳିକ ଭାଷାର ବିଷୟ ପାଇଁ ବହୁତ ଚାହିଦା ରହିଛି ଶ୍ରୀ ବେମ୍ପତି କହିଛନ୍ତି ଆକାଶବାଣୀଦ୍ୱାରା ପ୍ରସାର ଭାରତୀର ବିଶ୍ୱାସଯୋଗ୍ୟ ସମ୍ପାଦକୁ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକଦ୍ୱାରା ପ୍ରସାରଣ କରାଯିବାଦ୍ୱାରା ମିଥ୍ୟା ସମ୍ପାଦ ପ୍ରସାରଣ ସମସ୍ୟାକୁ ଫଳପ୍ରଦଭାବେ ମୁକାବିଲା କରାଯାଇପାରିବ ସେ କହିଛନ୍ତି ଆକାଶବାଣୀ ସମ୍ଭାଦର ଉତ୍ସ ଓ ବିଶ୍ୱସନୀୟତା ପ୍ରତି ଲୋକମାନଙ୍କ ମନରେ ସମ୍ମାନ ଓ ଆସ୍ଥା ରହିଛି ଶ୍ରୀ ଭେମ୍ପତି କହିଛନ୍ତି ଆକାଶବାଣୀ ଓ ଦୂରଦର୍ଶନ ହେଉଛି ସମ୍ପାଦ ସଂଗ୍ରହ କ୍ଷେତ୍ରରେ ଦେଶରେ ସର୍ବବୃହତ୍ ନେଟ୍ୱର୍କ ଏବଂ ଘରୋଇ କ୍ଷେତ୍ରଗୁଡ଼ିକ ସମ୍ଭାଦ ପହଞ୍ଚାଇ ପାରୁ ନ ଥିବା ବିଭିନ୍ନ ଅଞ୍ଚଳରେ ସୂଚନା ପ୍ରଦାନ ଆବଶ୍ୟକତା ପୂରଣ କରିବାରେ ଏହି ଦୁଇଟି ସଂସ୍ଥାର ଗୁରୁତ୍ୱପୂର୍ଷ ଭୂମିକା ରହିଛି ସେ କହିଛନ୍ତି ପ୍ରସାର ଭାରତୀ ହେଉଛି ଏକ ସ୍ୱୟଂଚାଳିତ ସଂସ୍ଥା ଏବଂ କେବଳ ସରକାରୀ ସମ୍ଘାଦ ପ୍ରସାରଣ କରାଯାଉଥିବା ଭଳି ସଂକୀର୍ଣ୍ଣ ମତାମତକୁ ଗ୍ରହଣ କରାଯିବା ଉଚିତ ନୁହେଁ

ଭାରତରେ ରେଡ଼ିଓ ଅପରେଟର୍ ସଂଘର ସଭାପତି ଅନୁରାଧା ପ୍ରସାଦ କହିଛନ୍ତି ଏହି ଉଦ୍ୟମ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକପାଇଁ ଆକାଶବାଣୀ ସମ୍ଭାଦ ପାଇବା ଲାଗି ନୂଆ ସୁଯୋଗ ସୃଷ୍ଟି କରିଛି ଆକାଶବାଣୀର ବିଶ୍ୱାସଯୋଗ୍ୟ ସମ୍ଭାଦ ଏଫ୍ଏମ୍ ଶ୍ରୋତାମାନଙ୍କ ସଂଖ୍ୟା ବୃଦ୍ଧି କରିବ ସେ କହିଛନ୍ତି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ଗୁଡ଼ିକରେ ସମ୍ଭାଦ ପ୍ରସାରଣପାଇଁ ବିଶେଷ ଚାହିଦା ଥିବାରୁ ଏହି ପଦକ୍ଷେପ ସେମାନଙ୍କୁ ଆଗେଇ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ବିଜେପିର ପଣ୍ଟିମବଙ୍ଗ ଶାଖା ମ୍ରଖ୍ୟଙ୍କ ପ୍ରସ୍ତାବିତ ରଥାଯାତ୍ରାର ଏକ ସଂଶୋଧିତ ସ୍ୱଚୀ ରାଜ୍ୟ କର୍ତ୍ତପକ୍ଷଙ୍କ ନିକଟରେ ଦାଖଲ କରି ଆବଶ୍ୟକୀୟ ଅନୁମତିପାଇଁ ଅନୁରୋଧ କରିବାକୁ କହିଛନ୍ତି ପ୍ରସ୍ତାବିତ ରଥାଯାତ୍ରାର ସଂଶୋଧିତ ସ୍ୱଚୀକୁ ବିଚାରକୁ ନେବାପାଇଁ ଖଣ୍ଡପୀଠ ପଣ୍ଟିମବଙ୍ଗ ସରକାରଙ୍କୁ କହିଛନ୍ତି ସମ୍ଭିଧାନର ବାକ୍ସ୍ୱାଧୀନତା ମୌଳିକ ଅଧିକାରକୁ ଦୃଷ୍ଟିରେ ରଖି ଏହାକୁ ବିଚାର କରିବାପାଇଁ ଅଦାଲତ କହିଛନ୍ତି ଖଣ୍ଡପୀଠ କହିଛନ୍ତି ବିକେପିର କାର୍ଯ୍ୟକ୍ରମ ଯୋଗୁଁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିରେ ଅସୁବିଧା ଘଟିବା ନେଇ ରାଜ୍ୟ ସରକାରଙ୍କ ଆଶଙ୍କା ଅମ୍ଳଳକ ନୁହେଁ ଓ ଏହାର ସମାଧାନପାଇଁ ବିଜେପିକୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେବାକୁ ହେବ ରାଜ୍ୟରେ ରଥଯାତ୍ରା ପାଇଁ ଅନୁମତି ଦେବା ସକାଶେ ବିକେପିର ଆବେଦନ ଉପରେ ପୂର୍ବରୁ ସୁପ୍ରିମ୍କୋର୍ଟ ରାଜ୍ୟ ସରକାରଙ୍କ ମତାମତ ଜାଶିବାକୁ ଚାହିଁଥିଲେ ଇରିଗେସନ୍ କନ୍ଫରେନ୍ସ୍ କୃଷକମାନଙ୍କ ମଧ୍ୟରେ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାର ପ୍ରସାର ପାଇଁ ଜଳସମ୍ପଦ ଓ ନଦୀ ବିକାଶ ମନ୍ତ୍ରଣାଳୟ ନବମ ଆନ୍ତର୍ଜାତିକ କ୍ଷୁଦ୍ର ଜଳସେଚନ ସମ୍ମିଳନୀ ଆଜିଠାରୁ ଆରମ୍ଭ କରୁଛି ମହାରାଷ୍ଟ୍ରର ଔରଙ୍ଗାବାଦଠାରେ ଏହି ସମ୍ମିଳନୀ ଆରମ୍ଭ ହେଉଛି ସମ୍ମିଳନୀର ଶୀର୍ଷକ କ୍ଷୁଦ୍ର କଳସେଚନ ଓ ଆଧୁନିକ କୃଷି ରହିଛି କୃକେମାନଙ୍କ ସମେତ ବଡ଼ ବଡ଼ ଅଂଶୀଦାରମାନଙ୍କ ସହ ଏଥିରେ ଆଲୋଚନା ହେବ ଓ ରଣକୌଶଳ ପ୍ରସ୍ତୁତ କରାଯିବ କ୍ଷୁଦ୍ର ଜଳସେଚନର ପ୍ରସାର ପାଇଁ ଜନସେଚତନତା ସୃଷ୍ଟି ଏହାର ମୂଳ ଲକ୍ଷ୍ୟ କେନ୍ଦ୍ର ଜଳସମ୍ପଦ ଓ ନଦୀ ବିକାଶ ମନ୍ତ୍ରୀ ନିତିନ୍ ଗଡକରୀ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବୀଶ୍ ଏହି ଅବସରରେ ସେଠାରେ ଉପସ୍ଥିତ ରହିବେ

ୟୁକେ ବ୍ରେକ୍ସିଟ୍ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଥେରେସା ମେ' ବ୍ରେକ୍ୱିଟ୍ ମାମଲାରେ ବ୍ରିଟେନ୍ ପାର୍ଲାମେଣ୍ଟ୍ରେ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି

ଆଧୁନିକ ସମୟରେ କଣେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଶୋଚନୀୟ ପରାଜୟ

ଏହି ପରାଜୟ ସହ ଗତ ଦୁଇ ବର୍ଷ ଧରି ଚାଲିଥିବା ତାଙ୍କର ଯୋଜନା ଭୁଷୁଡ଼ି ପଡ଼ିଛି ୟୁରୋପୀୟ ସଂଘରୁ ସୌହାର୍ଦ୍ଧ୍ୟପୂର୍୍ଣ୍ଣ ଉପାୟରେ ବ୍ରିଟେନ୍ ଓହରିଆସିବାକୁ ସେ ଉଦ୍ୟମ କରିଆସୁଥିଲେ

ଆକି ସଭାରେ ଏହା ଉପରେ ଆଲୋଚନା ହେବ